ସେହିଭଳି ବଲାଙ୍ଗିର ସହର ଉପକଶ୍ବ ପଥରଚେପା ପଡ଼ିଆଠାରେ ଅନୁଷ୍ଠିତ ଦଳୀୟ ସମାବେଶକୁ ପ୍ରଧାନମନ୍ତୀ ଉଦ୍ବୋଧନ ଦେଇ ରାକ୍ୟ ସରକାରଙ୍କ ବିଭିନ୍ ଦୁର୍ନୀତି ପ୍ରସଙ୍ଗରେ କଠୋର ସମାଲୋଚନା କରିଥିଲେ ଏବଂ କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ଓଡ଼ିଶାକ୍ ବିକାଶପଥରେ ଆଗେଇ ନେବାକୁ ସଂକ୍ବବଦ୍ଧ ବୋଲି କହିଥିଲେ